ପ୍ରାର୍ଥ୍ପତ୍ର ଦାଖଲ ସମୟରେ ଉଭୟ ଦଳର ବହୁ ନେତା ଓ କର୍ମୀ ଉପସ୍ତିତ ଥିଲେ

ଅନ୍ୟ ଦାଏର ମାମଲା ସହ ଏକାଠି ଶୁଶାଶି କରିବା ପାଇଁ ହାଇକୋର୍ଟ ଦିନଧାର୍ଯ୍ୟ କରିଛନ୍ତି

ମୁଖ୍ୟମନ୍ତୀ କହିଛନ୍ତି ଓଡିଶା ବାସୀଙ୍କ ଭଲ ପାଇବା ଓ ଶ୍ରୁଭେଛା ନିମନ୍ତେ ସେ ସବୁବେଳେ ରଣୀ ଗତ ଆଠମାସ ହେଲା କୋଭିଡ ଯୋଗୁଁ ସମସେ କଠିନ ସମୟ ଦେଇ ଗତି କରୁଛନ୍ତି

ଆକିଠାରୁ ପର୍ଯ୍ୟଟକଙ୍କ ଭ୍ରମଶ ପାଇଁ ଶାନ୍ତିସ୍ତୁପ ଧଉଳି ଖୋଲିବାକୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ବତି ନିଆଯାଇଛି